ବର୍ତ୍ତମାନ ଦେଖାଦେଇଥିବା ହିଂସା ଓ ଅଶାନ୍ତି ପଛରେ ସେମାନଙ୍କର ହାତ ରହିଛି ବୋଲି କହିଛନ୍ତି

ପିଏମ ସିଟିଜନ୍ସିପ୍ ଲ' କଂଗ୍ରେସ ଓ ଏହାର ମେଣ୍ଟ ଦଳଗୁଡ଼ିକ ନାଗରିକତା ଆଇନ ଉପରେ ବିବାଦର ଝଡ ସୃଷ୍ଟି କର୍କୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଭିଯୋଗ କରିଛନ୍ତି ଝାଡଖଣ୍ଡର ଦୁମୁକା ଜିଲ୍ଲାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି' ଦେଶର କେତେକ ସ୍ଥାନରେ ଦେଖାଦେଇଥିବା ହିଂସା ଓ ଅଶାନ୍ତି ପଛରେ ବିରୋଧୀ ଦଳଗୁଡ଼ିକର ହାତ ରହିଛି ଝାଡଖଣରେ ବିରୋଧୀ ମେଣ୍ଟକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି' ଦେଶର ବିକାଶ ପାଇଁ କଂଗ୍ରେସ ଏବଂ ଜେଏମ୍ଏମ୍ ନିକଟରେ କୌଣସି ନିର୍ଦ୍ଧିଷ୍ଟ ନୀତି ନାହିଁ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ଅବହେଳା କରି ବିରୋଧୀଦଳର ନେତାମାନେ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି' ପାକିସ୍ତାନ ଆଫଗାନିସ୍ଥାନ ଏବଂ ବାଂଲାଦେଶରୁ ଭାରତକୁ ପଳାଇ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସମ୍ମାନ ଜଣାଇ ସଂସଦର ଉଭୟ ସଦନରେ ନାଗରିକତ୍ୱ ସଂଶୋଧନ ବିଲ୍ ଅନୁମୋଦିତ ହୋଇଛି

ଝାଡ଼ଖଣ୍ଡ ଇଲେକ୍ସନ ଝାଡ଼ଖଣ୍ଡରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଦୁମୁକାଠାରେ ଆଜି ଅପରାହ୍ନରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜେଏମଏମ୍ ଓ କଂଗ୍ରେସ ଦଳ ନିକଟରେ ଝାଡଖଣ୍ଡ ରାଜ୍ୟର ବିକାଶ ପାଇଁ କୌଣସି ନିର୍ଦ୍ଧିଷ୍ଟ ଚିନ୍ତାଧାରା ନାହିଁ ଅନ୍ୟପକ୍ଷରେ ମହାମେଣ୍ଟ ସପକ୍ଷରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରି ଜେଏମଏମ୍ ସଭାପତି ଶିବୁ ସୋରେନ୍ ବିଜେପି ଆଦିବାସୀ ସମ୍ପ୍ରଦାୟ ଗୁଡିକୁ ଦୁର୍ବଳ କରିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ସେହିପରି ଏଜେଏସୟୁ ଅଧ୍ୟକ୍ଷ ସୁଦେଶ କୁମାର ମାହାତୋ କହିଛନ୍ତି ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ଗ୍ରାମାଞ୍ଚଳର ଲୋକମାନଙ୍କ ସଶକ୍ତିକରଣ ସହିତ ଆଦିବାସୀମାନଙ୍କ ସ୍ୱାର୍ଥର ସୁରକ୍ଷା କରାଯିବ

ଆରଜେଡି କଂଗ୍ରେସ ଓ ବାମପନ୍ତ୍ରୀ ଦଳଗୁଡ଼ିକର ନେତାମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ ନିଜ ନିଜର ଦଳ ସପକ୍ଷରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ୟାନ ଆଧାର ପରମାନେଣ୍ଟ ଆକାଉଣ୍ଟ ନମ୍ଘର ପ୍ୟାନ ସହିତ ଆଧାରକୁ ଯୋଡିବା ଚଳିତମାସ ଶେଷ ସୁଦ୍ଧା ବାଧ୍ୟତାମୂଳକ ହେବ ବୋଲି ଆଜି ଆୟକର ବିଭାଗ କହିଛି ଏହାଦ୍ୱାରା ଆୟକର ସେବା କ୍ଷେତ୍ରର ସୁଫଳ ଅଧିକ ସହଜରେ ଜନସାଧାରଣଙ୍କ ନିକଟରେ ପହଞ୍ଚପାରିବ

ଅନ୍ଲାଇନରେ ପ୍ୟାନ ସହିତ ଆଧାର ସଂଯୋଗ ପାଇଁ କରଦାତାମାନଙ୍କୁ ଇ ଫାଇଲିଂ ପୋଟାଲକୁ ଲଗ୍ଇନ୍ କରିବାକୁ ପଡିବ ଏହାଛଡା ଏହି ସଂଯୋଗୀକରଣ ପାଇଁ ଆୟକର ବିଭାଗ ଏକ ଏସଏମ୍ଏସ ଭିତ୍ତିକ ସୁବିଧା ଯୋଗାଇ ଦେଇଛି ବିଜେପି କଂଗ୍ରେସ ନାଗରିକତା ସଂଶୋଧନ ଆଇନ ଉପରେ କଂଗ୍ରେସ ମିଥ୍ୟା ପ୍ରଚାର ଚଳାଇଛି ବୋଲି ବିଜେପି ଅଭିଯୋଗ କରିଛି ଆଜି ନୂଆଦିଲ୍ଲୀରେ ଦଳର ମୁଖପାତ୍ର ସମ୍ଭିତ୍ ପାତ୍ର କହିଛନ୍ତି ଏହି ପ୍ରସଙ୍ଗ ଉପରେ ବିଜେପି ବାସ୍ତବ ତଥ୍ୟକୁ ନେଇ ଲୋକମାନଙ୍କ ନିକଟରେ ପହଞ୍ଚବାର ଉଦ୍ୟମ କରୁଥିବାବେଳେ କଂଗ୍ରେସ ସେମାନଙ୍କୁ ଭ୍ରମିତ କରିବାରେ ଲାଗିଛି ସେ କହିଛନ୍ତି' ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବରୁ ସ୍ୱଷ୍ଟଭାବରେ କହିଛନ୍ତି ଯେ ନୂତନଭାବେ ସଂଶୋଧିତ ଆଇନ କୌଣସି ସମ୍ପ୍ରଦାୟର ଲୋକମାନଙ୍କର ଅଧିକାରକୁ କେବେ ବି ଛଡେଇ ନେଇପାରିବ ନାହିଁ ନାଗରିକତା ପ୍ରସଙ୍ଗକୁ ନେଇ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ କଥିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ଶ୍ରୀ ପାତ୍ର କଂଗ୍ରେସର ନିନ୍ଦା କରିଛନ୍ତି ନାଇଡୁ ଗୁକରାଟ ପୋଲିସ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି' ଅପରାଧ ନିର୍ବାରଣ ପ୍ରତି ପୋଲିସ ସବୁ ସମୟରେ ଗୁରୁତ୍ୱପ୍ରଦାନ କରିବା ଆବଶ୍ୟକ ଏକ ଆଇନ ପାଳନକାରୀ ସମାଜ ସୃଷ୍ଟି ଦ୍ୱାରା ହିଁ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ମତ ଦେଇ ସେ କହିଛନ୍ତି' ଆଇନ ପ୍ରତି ସମ୍ମାନ ଆମର ସଂସ୍କୃତି ଓ ଜୀବନର ମାର୍ଗ ହେବା ଆବଶ୍ୟକ ଗୁଜରାଟ୍ର ଗାନ୍ଧୀନଗର ସ୍ଥିତ କରାଇପୋଲିସ ଏକାଡେମୀଠାରେ ଗୁଜରାଟ୍ ପୋଲିସକୁ ରାଷ୍ଟ୍ରପତି କଲର୍ସ ସମ୍ମାନ ପ୍ରଦାନ କରିବା ଅବସରରେ ଶ୍ରୀ ନାଇଡୁ ଦେଶରେ ଦଣ୍ଡବିଧାନର ହାରର ସ୍ପଚ୍ଚତାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ପୋଲିସ ବିଭାଗର ଗୁଇନ୍ଦା ତଥ୍ୟ ସଂଗ୍ରହ କ୍ଷମତା ଓ ତଦନ୍ତ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ସୀତାରମଣ ବଜେଟ୍ କନ୍ସଲଟେସନ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ନୂଆଦିଲ୍ଲୀରେ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ପ୍ରାକ୍ ବଜେଟ୍ ବିଚାରବିମର୍ଶ କରିବେ ଏହି ବୈଠକ କାଳରେ ସେ ବିଭିନ୍ନ ଶିଳ୍ପସଂସ୍ଥା କୃଷକ ସଂଗଠନ ଓ ଅର୍ଥନୀତିଜ୍ଞଙ୍କଠାରୁ ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ମତାମତ ଲୋଡିବେ ଆସନ୍ତାବର୍ଷ ଫେବୃୟାରୀ ପହିଲାରେ ସେ ପାର୍ଲାମେଣ୍ଟରେ ତାଙ୍କର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିବେ ଷ୍ଟାର୍ଟଅପ୍ ଫିନ୍ଟେକ୍ ଓ ଡିକିଟାଲ କ୍ଷେତ୍ରର ବ୍ୟକ୍ତିମାନଙ୍କୁ ମଧ୍ୟ ଅର୍ଥମନ୍ତ୍ରୀ ସାକ୍ଷାତ କରିବେ ପରେ ଶ୍ରୀମତୀ ସୀତାରମଣ ଅର୍ଥନୈତିକ କ୍ଷେତ୍ର ଓ ପୁଞ୍ଜିବଜାରର ପ୍ରତିନିଧିମାନଙ୍କ ସହିତ ମଧ୍ୟ ବିଚାରବିମର୍ଶ କରିବାର କାର୍ଯ୍ୟକ୍ରମ ରହିଛି ଆସାମ ସିଏମ୍ ଅପିଲ୍ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପୁଣିଥରେ ପ୍ରତିଶ୍ରୁତି ଦେଇ କହିଛନ୍ତି ତାଙ୍କ ସରକାର ରାଜ୍ୟବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ କହିଛନ୍ତି' ଆସାମ ଜନସାଧାରଣଙ୍କ ସ୍ୱାର୍ଥକୁ ବାଧା ପହଞ୍ଚଥିବା କୌଣସି କାର୍ଯ୍ୟ ସେ କରିବେ ନାହିଁ ଏହି ସବୁ ସମସ୍ୟାର ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ତାଙ୍କ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ସୋନୱାଲ କହିଛନ୍ତି ନାଗରିକ ସଂଶୋଧନ ବିଲ୍କୁ ନେଇ କିଛି ଲୋକ ଆସାମରେ ଅପପ୍ରଚାର ଚଳାଇଛନ୍ତି ଏଥିରେ ଭ୍ରମିତ ନ ହୋଇ ଆନ୍ଦୋଳନର ପନ୍ଥା ପରିହାର କରିବା ପାଇଁ ସେ ରାଜ୍ୟବାସୀଙ୍କୁ ଆବେଦନ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ଶ୍ରୀ ସୋନୱାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖୁବ୍ଶୀଘ୍ର ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ପରିସ୍ଥିତି ସଂପର୍କରେ ଅବଗତ କରାଇବ ଇତିମଧ୍ୟରେ ପରିସ୍ଥିତିରେ ଉନ୍ନତି ଘଟିବାରୁ ଗୁଆହାଟି ଏବଂ ଦିବ୍ରଗଡ଼ରେ ଦିନ କର୍ଫ୍ୟୁକୁ କୋହଳ କରାଯାଇଛି ଦିବ୍ରଗଡ଼ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି

ପୁରସ୍କାର ବିତରଣ ପରେ ପରେ ଅଂଶଗ୍ରହଣ କରୁଥିବା ଶିକ୍ଷାନୁଷାନଗୁଡ଼ିକର ମୁଖ୍ୟ ଗବେଷଣା ଉଭାବନ କ୍ଷୁଦ୍ରଶିଳ୍ପ ପଦବୀ ପୂରଣ ଆଦି ବିଷୟଗୁଡ଼ିକ ଉପରେ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନ କରିବେ ଏହି ସମ୍ମିଳନୀରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ସେହି ବିଭାଗର ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ୟୁଜିସି ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗୀୟ ସଚିବ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ସର୍ଦ୍ଦାର ପଟେଲ ଦେଶବାସୀ ଆଜି ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ଏକ ବାର୍ଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର କହିଛନ୍ତି' ରାଷ୍ଟ୍ର ପ୍ରତି ତାଙ୍କର ଅତ୍ନୁଳନୀୟ ସେବା ଦେଶବାସୀଙ୍କୁ ସର୍ବାନ୍ତକରଣରେ ଅନୁପ୍ରାଣୀତ କରିଛି ଟ୍ୱିଟ୍ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି' ପଟେଲ ହେଉଛନ୍ତି ପ୍ରକୃତ ଭାରତରତ୍ନ' ଯିଏ କି ସ୍ୱାଧୀନତା ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବା ସହ' ଦେଶ ଗଠନ ଦିଗରେ ବଳିଷ୍ଠ ପଦକ୍ଷେପ ନେଇଥିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଭାରତ ପକ୍ଷର୍ତ ଶ୍ରଭମ ଦୂବେଙ୍କୁ ଆଜି ଏକଦିବସୀୟ ଦଳରେ ପ୍ରଥମ କରି ସାମିଲ କରାଯାଇଛି